ପିଭି କ୍ୟକ୍ରିଷ୍ଟନଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟ ଅମରନାଥ ସେଠୀ ଓ ମହେନ୍ଦ୍ର ବ୍ୟାସ ଚମ୍ମୁଆ ସବ୍ଡିଭିଜନ ଅନ୍ତର୍ଗତ ମିରିଗିସିଙ୍ଙାଠାରେ ଓଏମ୍ବିଇଡିସି ଦ୍ୱାରା ଖର୍ଚ୍ଚ ଅର୍ଥର ସମୀକ୍ଷା କରିଛନ୍ତି ଏହା ବ୍ୟତୀତ ସ୍ଚାନୀୟ ଅଅଳରେ ନିର୍ମାଶ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକବ୍ବର ସମୀକ୍ଷା କରିଛନ୍ତି

ଏହି ଜିଲ୍ଲଗୁଡ଼ିକ ହେଲା ଗଜପତି କକ୍ଷମାଳ କୋରାପୁଟ ମାଲକାନଗିରି ଓ ରାୟଗଡ଼ା

ଏମ୍ସ ଲଗାତାର ଦିତୀୟବର୍ଷ ପାଇଁ ଏହି ଗୌରବ ଅର୍ଜନ କରିଛି

ତାଳଚେରର ସମସ୍ତ ସ୍କୁଲ୍କଲେଜ ସରକାରୀ କାର୍ଯ୍ୟାଳୟ ସମେତ ଜାତୀୟ ରାଜପଥରେ ସମସ୍ତ ଗାଡ଼ିକୁ ବନ୍ଦ କରାଯାଇଛି ଏହା ସହ ସମସ୍ତ କୋଇଲା ଖଶିକୁ ମଧ୍ୟ ବନ୍ଦ କରାଯାଇଛି

ଉମରକୋଟରୁ କୟପୁରକୁ ଯାଉଥିବା ଏକ ଘରୋଇ ବସ୍ର ଚରୋଟି ଚକା ହଠାତ୍ ବାହାରି ପଡ଼ି ନିକଟସ୍ଥ ଚାଷଜମିକୁ ଗଡ଼ିଯାଇଥିଲା ଫଳରେ ବସ୍ଟି ରାସ୍ତା ଉପରେ ଅଟକି ରହିଥିଲା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି